ପଦକ ତାଲିକାର ସର୍ବୋଚ୍ଚ ସ୍ଥାନ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ଼ର ବୈଠକ ପରେ ସାମ୍ବାଦିକମାନଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କ୍ରମାର ଏହି ସ୍ଟଚନା ଦେଇଛନ୍ତି ଶ୍ରୀ କୁମାର କହିଛନ୍ତି ସମ୍ପ୍ରତି ତ୍ରିପୁରା ନାଗାଲ୍ୟାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନରେ ବିଜେପିର ବିଜୟକୁ ପ୍ରଧାନମନ୍ତ୍ରୀ ଏକ ଆଦର୍ଶଗତ ବିଜୟ ଭାବେ ଅଭିହିତ କରିଛନ୍ତି ସେହିପରି ଦେଶର ଉତ୍ତର ପୂର୍ବାଞ୍ଚଳର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଦେଶବାସୀଙ୍କର ଆଶା ଓ ଆକାଂକ୍ଷାକ୍ ପ୍ରରଣ କରିବା ଦିଗରେ ବିଜେପି ସାଂସଦମାନେ କଠିନ ପରିଶ୍ରମ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ଅନନ୍ତ କଂଗ୍ରେସ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୃମାର କହିଛନ୍ତି ସରକାର ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ କୁମାର କହିଛନ୍ତି କଂଗ୍ରେସ ଦଳ ଅଯଥାରେ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରୁଛନ୍ତି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ଏଲ୍ଏସ୍ ଆଡ଼ଜର୍ଣ୍ଣ ବିଭିନ୍ନ ପ୍ରସଙ୍ଗରେ ବିରୋଧ ଦଳଗୁଡିକର ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ଲୋକସଭାକୁ ମୁଲତବୀ କରାଯାଇଛି ଆଜି ମଧ୍ୟାହ୍ୱ ପରେ ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେବାମାତ୍ରେ କଂଗ୍ରେସ ତୃଶମୂଳ କଂଗ୍ରେସ ଟିଡିପି ଟିଆର୍ଏସ୍ ଏବଂ ଏଆଇଏଡିଏମ୍କେ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନିଜ ନିଜର ଦାବି ପରଣ କରିବାଲାଗି ସ୍କୋଗାନମାନ ଦେଇଥିଲେ କଂଗ୍ରେସ ଏବଂ ତୃଶମ୍ବଳ କଂଗ୍ରେସର ସାଂସଦମାନେ ବିଭନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ହୋଇଥିବା ଆର୍ଥକ ଅନିୟମିତତା ପ୍ରସଙ୍ଗ ଉତ୍ଥାପନ କରିବା ସହ ସରକାର ବିରୋଧି ସ୍କୋଗାନମାନ ଦେଇଥିଲେ

ଏଆଇଏଡିଏମ୍କେ ପକ୍ଷରୁ କାବେରୀ ପରିଚାଳନା ବୋର୍ଡ଼ ଗଠନ ଲାଗି ଦାବି କରାଯାଇଥିଲା ବାଚସ୍କତି ସୁମିତ୍ରା ମହାଜନ ପ୍ରତିବାଦ କରୁଥିବା ସାଂସଦମାନଙ୍କୁ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବା ସହ ଗୃହରେ ଶାନ୍ତି ବଜାୟ ରଖିବା ଲାଗି ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା ଗୃହରେ ହଟ୍ଟଗୋଳ କ୍ରାରି ରହିବାରୁ ବାଚସ୍କତି ଆଜି ଦିନକ ଲାଗି ଗୃହକୁ ମୁଲତବୀ ଘୋଷଣା କରିଥିଲେ

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏଆଇଏଡିଏମ୍କେ ଟିଏମ୍ସି ଓ ଟିଡିପି ସାଂସଦମାନେ ନିକ ନିଜର ଦାବି ପୂରଣ ଲାଗି ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହିତ ସ୍କୋଗାନମାନ ଦେଇଥିଲେ କାବେରୀ ପରିଚାଳନା ବୋର୍ଡ଼ ଗଠନ ଲାଗି ଏଆଇଏଡିଏମ୍କେ ସଦସ୍ୟମାନେ ଦାବି କରିଥିବାବେଳେ ତେଲଗୁଦେଶମ୍ ସାଂସଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟ ପାହ୍ୟା ପ୍ରଦାନ ଲାଗି ଦାବି କରିଥିଲେ ଅନ୍ୟପକ୍ଷରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତକୁ ଫେରାଇ ଆଶିବାପାଇଁ ଦାବି କରି ତୃଶମୂଳ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନମାନ ଦେଇଥିଲେ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଗୃହରେ ପ୍ଲାକାର୍ଡ଼ ପ୍ରଦର୍ଶନ ନ କରିବା ଲାଗି ସଦସ୍ୟମାନଙ୍କୁ କହିଥିଲେ

ପାର୍ଲ ପ୍ରୋଟେଷ୍ଟ ଆଜି ସଂସଦ ବାହାରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କେତେକ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖାଯାଇଛି ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ସାଂସଦମାନେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଦୁର୍ନୀତି ଓ ଅନ୍ୟାନ୍ୟ ବ୍ୟାଙ୍କ୍ ଠକେଇ ମାମଲା ପ୍ରସଙ୍ଗରେ ବିଭିନ୍ନ ପୋଷ୍ଟର ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ ହୀରା ବେପାରୀ ନିରବ ମୋଦିଙ୍କୁ ଭାରତକୁ ଫେରାଇ ଆଣିବା ଲାଗି ଦାବି କରିବା ସହ କଂଗ୍ରେସ ସାଂସଦମାନେ ବିଭିନ୍ନ ସରକାର ବିରୋଧି ସ୍ଲାଗାନମାନ ଦେଇଥିଲେ ଏହି ମାମଲାରେ ସରକାର କ'ଣ ପଦକ୍ଷେପ ନେଇଛନ୍ତି ତାହା ସର୍ବସାଧାରଣରେ ପ୍ରକାଶ କରିବାଲାଗି ସେମାନେ ଦାବି କରିଥିଲେ ଅନ୍ୟପକ୍ଷରେ ଟିଡିପି ଏବଂ ଓ୍ବାଇଏସ୍ଆର୍ କଂଗ୍ରେସର ସାଂସଦମାନେ ଏକ ପୃଥକ୍ ଧାରଣା ଦେଇ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ସହ ଆର୍ଥକ ସହାୟତା ଦେବାଲାଗି ଦାବି କରିଥିଲେ କେତେକ କଂଗ୍ରେସ ସାଂସଦ ମଧ୍ୟ ସେମାନଙ୍କ ସହିତ ଏହି ଧାରଣାରେ ସାମିଲ ହୋଇଥିଲେ ସେହିଭଳି ତେଲଙ୍ଗାନା ରାଜ୍ୟରେ ସଂରକ୍ଷଣ କୋଟାକୁ ବୃଦ୍ଧି କରିବା ଦାବିରେ ଟିଆର୍ଏସ୍ ନେତାମାନଙ୍କ ପକ୍ଷରୁ ଅନ୍ୟ ଏକ ଧାରଣା ଦିଆଯାଇଥିଲା ଏଆଇଏଡିଏମ୍କେ ଏବଂ ଡିଏମ୍କେ ସଦସ୍ୟମାନେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାବେରୀ ପରିଚାଳନା ବୋର୍ଡ଼ ତୁରନ୍ତ ଗଠନ କରିବା ଦାବିରେ ଧାରଣା ଦେଇଥିବା ଦେଖାଯାଇଥିଲା ଅନ୍ୟପକ୍ଷରେ ମରାଠୀ ଭାଷା ପ୍ରସଙ୍ଗରେ ଶିବସେନା ସାଂସଦମାନେ ମଧ୍ୟ ଆଜି ସଂସଦ ବାହାରେ ଧାରଣା ଦେଇଥିଲେ

ଆଜି ସକାଳେ ଶିଲଂଠାରେ ଆୟୋକିତ ଏକ ଉହବରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଶପଥ ଗ୍ରହଣ ପରେ ଗଣମାଧ୍ୟମ ସହ ଆଲୋଚନାବେଳେ ଶ୍ରୀ ସାଙ୍ଗ୍ମା କହିଛନ୍ତି ରାଜ୍ୟର କନସାଧାରଣଙ୍କୁ ସୁଶାସନ ପ୍ରଦାନ କରିବା ସହିତ ରାକ୍ୟର କଲ୍ୟାଣପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋକନାକୁ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଦେବେ ବିକେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓ ଆସାମ ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ ପୂର୍ବରୁ ରାଜ୍ୟପାଳ ଶ୍ରୀ ସାଙ୍ଗ୍ମାଙ୍କୁ ସରକାର ଗଠନପାଇଁ ନିମନ୍ତ୍ରଣ କରିଥିଲେ

ସେମାନଙ୍କ ମଧ୍ୟରେ ସୁନିଲ୍ ମାନ୍ଝୀ ଅନ୍ତର୍ଭୁକ୍ତ

ସିଆର୍ପିଏଫ୍ ଓ ଝାଡ଼ଖଣ୍ଡ ପୁଲିସ୍ର ମିଳିତ ଉଦ୍ୟମରେ କରାଯାଇଥିବା ଖାନତଲାସୀ ସମୟରେ ଏହି ଗିରଫଦାରୀ କରାଯାଇଛି ଗିରଫ ମାଓବାଦୀମାନେ ବିହାର ଝାଡ଼ଖଣ୍ଡ ଆଞ୍ଚଳିକ କମିଟି ସଦସ୍ୟ ବୋଲି ଶ୍ରୀ ଆନନ୍ଦ କହିଚ୍ଚନ୍ତି

ପୁଲିସ୍ ସୂତ୍ରରୁ ପ୍ରକାଶ ରାଣ୍ଡହୋଲା ଅଞ୍ଚଳରେ ଏକ ଟ୍ରକ୍ ବିବାହ ଉତ୍ସବରେ ଯୋଗଦେବା ପାଇଁ ଏକ ଦଳକୁ ନେଇ ଯାଉଥିବାବେଳେ ଭାବନଗର ରାଜକୋଟ ରାଜପଥରେ ଏକ ଡ୍ରେନ୍ରେ ଖସିପଡ଼ିଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଶାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି

ମାଇଡୁଗୁରି ସହର ଉତ୍ତର ପୂର୍ବରେ ଏକ ଆତ୍କଘାତୀ ସାଇକେଲ୍ ଆରୋହୀ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡ଼ି ଛି

ମେକ୍ନିକୋର ଗୌଡ଼ାଲାଚ୍ଚାରାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ଗତ ରାତିରେ ସେ ଏହି ପଦକ ଜିତିବା ସହିତ ପଦକ ତାଲିକାର ଶୀର୍ଷରେ ଭାରତରକୁ ପହଞ୍ଚାଇଛନ୍ତି

କ୍ରିକେଟ୍ କଲମ୍ବୋରେ ଆଜି ସନ୍ଧ୍ୟାରେ ଆରମ୍ଭ ହେଉଥିବା ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ଭେଟୁଛି

ତୂତୀୟ ଦଳ ଭାବେ ବାଂଲାଦେଶ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି